ସରକାରଙ୍କ ପାଇଁ ନାଗରିକତା ସଂଶୋଧନ ବିଧେୟକ ଅନୁମୋଦନ କରାଇବା ଚଳିତ ଅଧିବେଶନର ମୁଖ୍ୟ ପ୍ରସଙ୍ଙ ରହିବ ତେବେ ବିରୋଧୀ କଂଗ୍ରେସ ଏହି ବିଧେୟକକୁ ବିରୋଧ କରିବ ବୋଲି ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଞନ ଚୌଧୁରୀ କହିଛନ୍ତି

କଂଗ୍ରେସ କହିଛି ଧର୍ମ ଆଧାରରେ ନାଗରିକତା ବ୍ୟବସ୍କା ସ୍ୟିଧାନର ପରିପନ୍ତୀ

ସୂଚନା ଯୋଗ୍ୟ ଦିନକୁ ମୋ ବସ୍ ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହୋଇଛି

ତେବେ ସେଗୁଡ଼ିକର ସମାଧାନ ପାଇଁ ବିଭିନୁ ସ୍ତରରେ ଆଲୋଚନା ଜାରି ରହିଥିବା ମନ୍ତୀ ଗୃହକୁ ଜଣାଇଛନ୍ତି

ମୋ ସରକାରର ପ୍ରଥମ ପର୍ଯ୍ୟାୟରେ ଗାନ୍ଧି ଜୟନ୍ତୀରୁ ଡାକ୍ତରଖାନା ଓ ପୁଲିସ୍ ସେବା ଅନ୍ତଭ୍ଭୁକ୍ତ କରାଯାଇଥିବା ବେଳେ ଆସନ୍ତା ଡିସେମ୍ଟରରୁ ଏହାର ଦିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପ୍ଲୁଗ୍ସିପ୍ ଯୋଜନାଗୁଡ଼ିକୁ ସାମିଲ କରାଯିବ ପରଲୋକ ଓଡ଼ିଶା ଚଳଚ୍ଚିତ୍ର ଜଗତର ଜଣାଶୁଣା ହାସ୍ୟ ଅଭିନେତା ପ୍ରେମାନନ୍ଦ ବାରିକଙ୍କର ପରଲୋକ ଘଟିଛି

ସେ ଗତକାଲି ତାଙ୍କ ଶ୍ୱଶୁର ଘରୁ ନିରାକାରପୁରରୁ ଟ୍ରେନ୍ରେ ଫେରୁଥିବା ବେଳେ ତାପଙ୍ଙ ଷ୍ଟେସନ୍ ପାଖ ନରଣଗଡ଼ଠାରେ ଟ୍ରେନ୍ରୁ ତଳକୁ ଖସି ପଡ଼ିଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା